ପିଏମ୍ ଆୱାର୍ଡ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିସଂଘର ସର୍ବୋଚ୍ଚ ପରିବେଶ ସମ୍ମାନ 'ଚମ୍ପିୟନ୍ ଅଫ୍ ଦି ଆର୍ଥ' ପୁରସ୍କାର ଆଜି ଗ୍ରହଣ କରିବେ ଜାତିସଂଘ ମହାସଚିବ ଆଙ୍କୋନିଓ ଗୁଟରେସ୍ ଆଜି ଏକ ସ୍ୱତନ୍ତ୍ର ଉତ୍ସବରେ ତାଙ୍କୁ ଏହି ପୁରସ୍କାର ଦେବେ

ପରିବେଶ ସୁରକ୍ଷା ଦିଗରେ ସକାରାତ୍ମକ ଭୂମିକା ନିଭାଇଥିବା ବିଶିଷ୍ଟ ନେତା ନାଗରିକ ସମାଜ ଓ ବେସରକାରୀ ସଂସ୍ଥାଗୁଡ଼ିକୁ ଏହି ବାର୍ଷିକ ପୁରସ୍କାର ଦିଆଯାଇଥାଏ ଦିଲ୍ଲୀର ପ୍ରବାସୀ ଭାରତୀୟ କେନ୍ଦ୍ରରୁ ଆକାଶବାଣୀ ଦିଲ୍ଲୀ ଏହି ପୁରସ୍କାର ବିତରଣ ଉତ୍ସବର ଧାରାବିବରଣୀ ପ୍ରସାରଣ କରିବ

ନୂଆଦିଲ୍ଲୀରେ ପ୍ରଥମ ଅନ୍ତର୍କାତୀୟ ସୌର ମେଣ୍ଟ ସମ୍ମିଳନୀକୁ ଉଦ୍ଘାଟନ କରି ଶ୍ରୀ ମୋଦି କହିଛନ୍ତି ଶକ୍ତି ଆବଶ୍ୟକତା ଦିଗରେ ଆଜି ଓପେକ୍ ଯେଉଁ ଭୂମିକା ନିଭାଉଛି ଅନ୍ତର୍ଜାତୀୟ ସୌର ମେଣ୍ଟ ସେହିଭଳିଆ ଭୂମିକା ନିଭାଇ ପାରିବ ବୋଲି ତାଙ୍କର ଦୂଢ଼ ବିଶ୍ୱାସ ରହିଛି

ସେ କହିଛନ୍ତି ପ୍ୟାରିସ୍ ରାଜିନାମା ଲକ୍ଷ୍ୟ ପ୍ରରଣ ପାଇଁ ପୁନଃନବିକରଣ ଶକ୍ତି ଉତ୍ପାଦନ ସକାଶେ ସରକାର କାର୍ଯ୍ୟାନୁଷ୍ଠାନ ଯୋଜନା ପ୍ରସ୍ତୁତି ଆରମ୍ଭ କରି ଦେଲାଶି

ଏହି ସମ୍ମିଳନୀ ପୂର୍ବରୁ ଶ୍ରୀ ଗୁଟେରସ୍ ପ୍ରଧାନମନ୍ତ୍ରୀଙ୍କ ସହ ଏକ ବୈଠକରେ ମିଳିତ ହୋଇଥିଲେ ଏବଂ ଜାତିସଂଘରେ ଜଳବାୟ ପରିବର୍ତ୍ତନ ନିରନ୍ତର ଉନ୍ୟନ ଲକ୍ଷ୍ୟ ଡିଜିଟାଲ୍ ସହଯୋଗ ଜାତିସଂଘ ନିରାପତ୍ତା ପରିଷଦରେ ସଂସ୍କାର ଏବଂ ଶାନ୍ତିରକ୍ଷା କ୍ଷେତ୍ରରେ ଭାବ ଆଦାନ ପ୍ରଦାନ କରିଥିଲେ ଗୋଗେଇ ଜଷ୍ଟିସ୍ ରଞ୍ଜନ ଗୋଗେଇ ଭାରତର ନୂଆ ପ୍ରଧାନ ବିଚାରପତି ଭାବେ ଆକି ଶପଥ ନେବେ ଆଜି ସକାଳେ ରାଷ୍ଟ୍ରପତି ଭବନରେ ଏକ ଉହବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ ଜଷ୍ଟିସ୍ ଦୀପକ ମିଶ୍ର ଗତକାଲି ପ୍ରଧାନବିଚାରପତି ପଦରୁ ଅବସର ନେଲା ପରେ କଷ୍ଟିସ୍ ଗୋଗେଇ ପ୍ରଧାନ ବିଚାରପତି ପଦକୁ ଉନ୍ନିତ ହୋଇଛନ୍ତି

ଗୌହାଟି ହାଇକୋର୍ଟରେ ସେ ସିୟିଧାନ ଶୁଳ୍କ ଓ କମ୍ପାନୀ ମାମଲାଗୁଡ଼ିକ ଲଢ଼ୁଥିଲେ

ଏହି ପ୍ରତିଯୋଗୀତାରେ ଦିବ୍ୟାଙ୍ଗମାନଙ୍କ ଅଂଶଗ୍ରହଣ ଦ୍ୱାରା ଏହି ପ୍ରତିଯୋଗୀତାର ମାନ ବଢ଼ିଛି

ଜେ ଆଣ୍ଡ କେ ଜାମ୍ମୁ ଓ କାଶ୍ମୀର ଡୋଡା ଜିଲ୍ଲାରେ ନିରାପତ୍ତା ବାହିନୀ ଏକ ସନ୍ତାସବାଦୀ ଆଡ୍ରା ସ୍ଥଳୀ ଠାବ କରି ବିପୁଳ ପରିମାଣର ଅସ୍ତ୍ରଶସ୍ତ ଜବତ କରିଛି

ଡୋଡା ଜିଲ୍ଲା ଯେତେବେଳେ ସନ୍ତାସବାଦ କାର୍ଯ୍ୟକଳାପର କେନ୍ଦ୍ର ସ୍ଥଳୀ ଥିଲା ସେହି ସମୟରେ ସନ୍ତାସବାଦୀମାନେ ଏହି ଆଡ୍ରା ସ୍ଥଳୀକୁ ବ୍ୟବହାର କରିଥିବାର ବିଶ୍ୱାସ କରାଯାଉଛି

ବର୍ତ୍ତମାନ ଏହି ଜିଲ୍ଲା ସନ୍ତ୍ରାସବାଦ ମୁକ୍ତ ଓ କୌଣସି ପ୍ରକାର ସନ୍ତାସବାଦୀ କାର୍ଯ୍ୟକଳାପ ବର୍ତ୍ତମାନ ସେଠାରେ ସ୍ତ୍ରଟୁନାହିଁ କିନ୍ତୁ ଜିଲ୍ଲାରେ ସନ୍ତାସବାଦର ପୁନଃ ଅଭ୍ୟୁଧାନ ଯେପରି ନ ହୁଏ ତାହାକୁ ନିଶ୍ଚିତ କରିବା ପାଇଁ ନିରାପତ୍ତା ବାହିନୀ ପକ୍ଷରୁ ନିୟମିତ ଖାନତଲାସୀ କରାଯାଉଛି

ଉଦ୍ଘାଟନ ଉହବରେ ଉଦ୍ବୋଧନ ଦେଇ ଶ୍ରୀ ରାଠୋଡ୍ କହିଛନ୍ତି ମହାତ୍ମା ଗାନ୍ଧି ଥିଲେ ଜଣେ ବିଶ୍ୱ ନାଗରିକ ଏବଂ ଜୀବନର ଯେକୌଣସି କ୍ଷେତ୍ରରେ ତାଙ୍କର ଦର୍ଶନକୁ ଅନୁସରଣ କରିବା ପାଇଁ ବିଶ୍ୱବାସୀ ଅନୁପ୍ରାଣୀତ ହୋଇଥିଲେ

ଏଥିରେ ବାପୁଙ୍କର ଜୀବନ ଦର୍ଶନ ଓ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କ ସମ୍ପର୍କୀତ କାହାଣୀଗୁଡ଼ିକ ବିଷୟରେ ଆଲୋକପାତ କରାଯାଇଛି ସୂଚନା ଓ ପ୍ରସାରଣ ସଚିବ ଅମିତ ଖାଡ଼େ କହିଛନ୍ତି ମହାତ୍ମା ଗାନ୍ଧିଙ୍କ ଜୀବନ ସହ ଏହି ପ୍ରଦର୍ଶନୀ ନିକଟତର କରାଇପାରିବ ଓଡ଼ିଶା ଫୁଡ୍ ଓଡ଼ିଶା ସରକାର ରାଜ୍ୟର ନିଜସ୍ୱ ଖାଦ୍ୟ ନିରାପତ୍ତା ଯୋଜନା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଭୁବନେଶ୍ୱର ସଚିବାଳୟରୁ ଭିଡ଼ିଓ କନ୍ଫରେନ୍ ି ମାଧ୍ୟମରେ ଗରିବ ଲୋକମାନଙ୍କ ପାଇଁ ଏହି ଯୋଜନାକୁ ଲୋକାର୍ପିତ କରିଛନ୍ତି

ଏହା ଫଳରେ ଜାତୀୟ ନିର୍ବାଚନର ପାଞ୍ଚ ମାସ ପରେ ନୂଆ ସରକାର ଗଠନ ପାଇଁ ପଦକ୍ଷେପ ନିଆଯାଇ ପାରିଛି

ଏହି ବିଜୟ ଫଳରେ ଗ୍ରୁପ୍ ଏ ରେ ଭାରତ ଅଗ୍ରଣୀ ସ୍ଥାନ ଲାଭ କରିବା ସହିତ ସେମିଫାଇନାଲ୍ରେ ନିଜର ସ୍ଥାନ ସୁରକ୍ଷା କରିଛି